ରାମ ଜନ୍କ ଭୂମି ବାବ୍ରି ମସଜିଦ୍ କମି ବିବାଦ ମାମଲାର ମଧ୍ୟସ୍ଥତା ଜରିଆରେ ସମାଧାନ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ସ୍ୱପ୍ରିମ୍କୋର୍ଟ ଆଜି ରାୟ ପ୍ରଦାନ କରିବାର ଆଶା କରାଯାଉଛି

ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆଜି ରାଞ୍ଚିରେ ଖେଳାଯିବ

ବାରାଣସୀରେ ସେ ପ୍ରଥମେ କାଶି ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିସାରିଲା ପରେ ମନ୍ଦିରକୁ ଯାଉଥିବା ରାସ୍ତାର ସୌନ୍ଦର୍ଯ୍ୟ କରଣ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ମଜବ୍ରତି କରଣ ପାଇଁ ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ କାନ୍ପୁରରେ ପାନ୍କି ଶକ୍ତି କେନ୍ଦ୍ରକୁ ଉନ୍ମୋଚନ କରିବେ

ତାହାପରେ ସେ ଲକ୍ଷ୍ରୌ ମେଟ୍ରୋ ପ୍ରକଳ୍ପକୁ ଶୁଭାରମ୍ଭ କରିବେ ଏବଂ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଗାଜିଆବାଦ୍ରେ ଦିଲ୍ସାଦ୍ ଗାର୍ଡ଼ନ୍ ଶହୀଦ୍ ସ୍ଥଳ ମେଟ୍ରୋ ସେକ୍ସନ୍କୁ ଉଦ୍ଘାଟନ କରିବେ ଗାଜିଆବାଦ୍ର ହିି୍ଡନ୍ ଏଆର୍ପୋର୍ଟ ସିଭିଲ୍ ଟର୍ମିନାଲ୍କୁ ମଧ୍ୟ ସେ ଉଦ୍ଘାଟନ କରିବାର କାର୍ଯ୍ୟସଚୀ ରହିଛି ଏସ୍ସି ଅଯୋଧ୍ୟା ରାମ ଜନ୍ମ ଭୂମି ବାବ୍ରି ମସ୍ଜିଦ ଜମି ବିବାଦର ମାମଲାକୁ ମଧ୍ୟସ୍ଥତା ପାଇଁ ପଠାଯିବ କି ନାହିଁ ସେ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ଆଜି ରାୟ ଦେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ବିଭିନ୍ନ ପକ୍ଷର ଜବାବ ସୁଆଲ୍ ଶୁଣିଲା ପରେ ଗତ ବୁଧବାର ଦିନ ରାୟ ସଂରକ୍ଷିତ ରଖିଥିଲେ ଖଶ୍ତପୀଠ କହିଥିଲେ ଏହି ବିବାଦ ଖାଲି କମି ଉପରେ ଆଧାରିତ ନୁହେଁ ଏହି ବିବାଦ ମନ ହୃଦୟ ଓ ଭାବଧାରା ସହ ସମ୍ପର୍କୀତ ହୋଇଥିବାରୁ ମାମଲାର ଫଇସଲା ପାଇଁ ମଧ୍ୟସ୍ଥତା କରିବା ସକାଶେ ବାଦି ଓ ପ୍ରତିବାଦୀ ପକ୍ଷ ମଧ୍ୟସ୍ଥିମାନଙ୍କ ସାମ୍ଭବ୍ୟ ନାମ ସଂକ୍ରାନ୍ତରେ ପ୍ରସ୍ତାବ ଦିଅନ୍ତୁ

ଆହ୍ଲୁବାଦ୍ ହାଇକୋର୍ଟ ଚାରୋଟି ଦିୱାନୀ ମାମଲାରେ ରାୟ ଦେଇ କହିଥିଲେ ଅଯୋଧ୍ୟାର ସେହି ପ୍ରାୟ ତିନି ଏକର ଜମିକୁ ସୁନି ୱାକଫ୍ ବୋର୍ଡ ନିର୍ମୋହି ଆଖଡ଼ା ଓ ରାମଲାଲା ମଧ୍ୟରେ ସମାନ ସମାନ ତିନି ଭାଗରେ ବଣ୍ଟାଯିବ

ଏହି ଦିବସରେ ମହିଳାମାନଙ୍କ ବିଭିନ୍ନ ସଫଳତା ଉପରେ ଆଲୋପାତ କରାଯାଇଥାଏ

ମହିଳାମାନଙ୍କ ଦ୍ୱାରା ନ୍ତନ ପଦକ୍ଷେପ ମାଧ୍ୟମରେ ସେମାନେ ନିଜ ପାଇଁ ଲିଙ୍ଗଗତ ସମାନତା ହାସଲ କରିପାରିବା ଉପରେ ଚଳିତ ବର୍ଷ ଗୁରୁତ୍ୱାରୋପ କରାଯାଇଛି ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଉତ୍ତର ଆମେରିକା ଓ ୟୁରୋପ ମହାଦେଶରେ ଶ୍ରମିକମାନଙ୍କ ବିଭିନ୍ନ ସଂଘବଦ୍ଧ କାର୍ଯ୍ୟକ୍ରମରୁ ଏହି ଦିବସ ପାଳନ ପାଇଁ ପଥ ଉନ୍କୁକ୍ତ ହୋଇଥିଲା

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ବିଶେଷ କରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ ସହିତ ଉଦାହରଣ ସୃଷ୍ଟି କରିପାରିଥିବା ଦେଶର ଝିଅମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ସମାଜ ନାରୀ ସଶକ୍ତିକରଣ ସହିତ ଆହୁରି ପ୍ରଗତିଶୀଳ ହୋଇ ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ ଆଶା ବ୍ୟକ୍ତ କରିଚ୍ଚନ୍ତି

ଯାହାକି ସର୍ବାଧିକ ବୋଲି କୁହାଯାଉଛି ଚଳିତ ବର୍ଷ ଭାରତ ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ମୁଣ୍ଡ ଟେକିଛି ମନ୍ତ୍ରଣାଳୟ ପକ୍ଷରୁ ଗତ ପାଞ୍ଚ ବର୍ଷ ହେଲା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସେ ଦର୍ଶାଇଛନ୍ତି

ନାରୀ ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରିଥାଏ ଚଳିତ ବର୍ଷ ଗୋଟିଏ ଅନୁଷ୍ଠାନ ଓ ଗୋଟିଏ ରାଜ୍ୟକୁ ମଧ୍ୟ 'ବେଟି ବଚାଓ ବେଟି ପଢ଼ାଓ' ଅଭିଯାନରେ ଉଲ୍ଲ୍ରେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଉଛି ଭିପି ପାରାଗୁଏ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଭାରତ ଓ ପାରାଗୁଏ ମଧ୍ୟରେ ବ୍ୟବସାୟ ସହଯୋଗ ବୃଦ୍ଧିର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି ପାରାଗୁଏ ଓ କୋଷ୍ଟାରିକା ଗସ୍ତରେ ଶ୍ରୀ ନାଇଡ଼ୁ ଯାଇଛନ୍ତି ବୈଦେଶିକ ମୁଖପାତ୍ର ରବିଶ କୁମାର କହିଛନ୍ତି ପାରାଗୁଏର ଶିଳ୍ପ ଓ ବାଶିଜ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ଭାରତ ପାରାଗ୍ରଏ ବ୍ୟବସାୟ ଫୋରମ୍ରେ ଉଦ୍ବୋଧନ ଦେଇଛନ୍ତି ଆପୋଷ ସ୍ୱାର୍ଥ ସାଧନା ଲାଗି ରହିଥିବା କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ଉପରାଷ୍ଟ୍ରପତି ପରାମର୍ଶ ଦେଇଥିବା ମୁଖପାତ୍ର ଜଣାଇଛନ୍ତି ଶ୍ରୀ କୁମାର କହିଛନ୍ତି ଏହି ଗସ୍ତ କାଳରେ ଶ୍ରୀ ନାଇଡ଼ୁ ପାରାଗୁଏ ରାଷ୍ଟ୍ରପତି ମାରିଓ ଆବ୍ରୋ ବେନିଟେକ୍ ଉପରାଷ୍ଟ୍ରପତି ହୁଗୋ ଭେଲା ଜାକ୍ୟୁଜ୍ ଏବଂ ଜାତୀୟ କଂଗ୍ରେସ ସଭା ଅଧ୍ୟକ୍ଷ ସିଲିଭିଓ ଓଭେଲାରଙ୍କୁ ସାକ୍ଷାତ କରିଛନ୍ତି ପାରାଗୁଏ ଗସ୍ତ ସାରି ସେ କୋଷ୍ଟାରିକା ଯାତ୍ରା କରିଥିବା ମୁଖପାତ୍ର ଜଣାଇଛନ୍ତି

ସରକାରୀ ଭାବେ କୁହାଯାଇଛି ତାଲିବାନ୍ ସନ୍ତାସବାଦୀମାନେ ଗତ ସୋମବାର ଦିନ ଇମାମ୍ ସାହିବ୍ ଜିଲ୍ଲାର ଏକ ନିରାପତ୍ତା ଘାଟିକୁ ଅକ୍ତିଆର କରିନେବା ପରେ ଯବାନମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ

ସିସିଇଏ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ସିସିଇଏ ଲାନ୍କୋ ଟିଷ୍ଟା ହାଇଡ୍ରୋ ପାୱାର୍ ଲିମିଟେଡ୍ ଏଲ୍ଟିଏଚ୍ପିଏଲ୍ ଅଧିଗ୍ରହଣ ପାଇଁ ପୁଞ୍ଜିଅନୁମତି ଏବଂ ସିକିମ୍ରେ ଟିଷ୍ଟା ଜଳବିଦ୍ୟୁତ୍ ପ୍ରକଳ୍ପର ପଞ୍ଚମ ସ୍ତର ଏନ୍ଏଚ୍ପିସି ଦ୍ୱାରା କାର୍ଯ୍ୟକାରୀତା ପ୍ରସ୍ତାବକୁ ସିସିଇଏ ଅନୁମୋଦନ କରିଛନ୍ତି

ଅଙ୍କରର ସହକାରୀ ଉଚାୟୁକ୍ତ ଭୋଲକର ଟକ୍ କହିଛନ୍ତି ଯୁଦ୍ଧ ଓ ସଂଘର୍ଷ ଯୋଗୁଁ ଏହିସବୁ ଜୀବନ ହାନୀ ଘଟିଛି

କିକେଟ୍ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଞ୍ଚିଠାରେ ଚଳିତ ସିରିଜ୍ର ତୂତୀୟ ଆନ୍ତର୍କାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ

ଆୟୋଜକ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ କିତି ଆଗରେ ରହିଛି

ବ୍ୟାଡ୍ମିଣ୍ଟନ୍ ଭାରତୀୟ ବ୍ୟାଡ୍ମିଷ୍ଟନ ତାରକା ସାଇନା ନେହେୱାଲ୍ ଏବଂ କିଦାୟୀ ଶ୍ରୀକାନ୍ତ ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ୍ ଟୁର୍ଷ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ମହିଳା ବିଭାଗରେ ଅଷ୍ଟମ ର୍ୟାଙ୍କ୍ର ସାଇନା ନେହେୱାଲ୍ ଡେନ୍ମାର୍କର ଲାଇନ୍ ହଜ୍ମାର୍କଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ସେ ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇଥର ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିଆନ୍ ହୋଇଥିବା ତାଇପେଇର ତାଇକୁ ଇଙ୍ଗ୍ଙ୍କୁ ଭେଟିବେ